ଆଜି ସକାଳୁ ରଥ ଉପରେ ମଙ୍ଗଳ ଆଳତୀ ମଇଲମ ଓ ଅବକାଶ ନୀତି ଶେଷ ହୋଇଛି

ନିୟମିତ ଓକିଲାତି କରୁନଥିବା ଆଇନ୍ଜୀବୀଙ୍କ ନାମ ବିଚାରପତି ପଦ ପାଇଁ ସୁପାରିଶକୁ ନେଇ ଆଇନ୍ଜୀବୀମାନେ ପ୍ରତିବାଦ ସ୍ୱରୂପ କୋର୍ଟ୍ ବର୍ଜନ କରିଥିଲେ

ସେହିପରି କୋଷାଗୁମୁଡ଼ା ବ୍ଲକ୍ର କୋଡ଼ିଙ୍ଗାଠାରେ ପଟା ବକ୍କନ ଶିବିର ଅନୁଷିତ ହୋଇଛି

କୌଣସି ସ୍ରତ୍ରରୁ ଖବର ପାଇ କିଲ୍କୁପାଳ ସମ୍ମୁକ୍ତ ତିନି ଜଶଙ୍କୁ ମଦ୍ୟପାନ କରୁଥିବା ଅବସ୍ଚାରେ ଦେଖିବା ପରେ ଏହି ପଦକ୍ଷେପ ନେଇଛନ୍ତି